ଏହି ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଡକ୍ଟର ଆୟେଦକରଙ୍କ ଦେଶ ନିର୍ମାଣ ଅବଦାନର ସ୍କୁତିଚାରଣ କରାଯାଉଛି ନୂଆଦିଲ୍ଲୀସ୍ଥିତ ସଂସଦ ଭବନରେ ତାଙ୍କ ପ୍ରତିମୂର୍ତ୍ତିରେ ସଂସଦ ସଦସ୍ୟ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାସୁମନ ଅର୍ପଣ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାପରିନିର୍ବାଣ ଦିବସରେ ଡକ୍କର ବିଆର୍ ଆମ୍ଭେଦକର୍ଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ସେ ଟ୍ୱିଟ୍ କରି କହିଛନ୍ତି ବାବାସାହେବଙ୍କ ଚିନ୍ତାଧାରା କୋଟି କୋଟି ଲୋକଙ୍କୁ ସାମର୍ଥ୍ୟ ପ୍ରଦାନ କରିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶପାଇଁ ସେ ଦେଖିଥିବା ସ୍ୱପ୍ନ ପୂରଣ କରିବାପାଇଁ ଆମେ ପ୍ରତିଶ୍ରତିବଦ୍ଧ ଗ୍ରେଟର୍ ମୁମ୍ୟାଇ ପୌର ନିଗମ ପକ୍ଷରୁ କରୋନା ମହାମାରୀ ଦୂଷ୍ଟିରୁ ଚୈତନ୍ୟ ଭୂମିରେ ଏକତ୍ର ନ ହେବାପାଇଁ ଅନ୍ତରୋଧ କରାଯାଇଛି ସେହିପରି ବିଏମ୍ସି ପକ୍ଷରୁ ଗ୍ଲୋବାଲ୍ ପାଗୋଡ଼ା ପରିଦର୍ଶନରେ ନ ଯିବାପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଘରେ ବାବାସାହେବ ଆୟେଦ୍କରଙ୍କ ମହାପରିନିର୍ବାଣ ଦିବସ ପାଳନ କରିବାପାଇଁ ଆହ୍ୱାନ ଦେଇଛନ୍ତି ଡକ୍କର ଆମ୍ପେଦ୍କର ଏକାଧାରରେ ଜଣେ ବିଚାରପତି ଅର୍ଥନୀତିଜ୍ଞ ରାଜନେତା ଏବଂ ସାମାଜିକ ସଂସ୍କାରକ ଥିଲେ ତେବେ ଦଳିତ ମହିଳା ଏବଂ ସାଧାରଣ ବର୍ଗର ଲୋକଙ୍କ ପାଇଁ ଅନେକ କାର୍ଯ୍ୟ କରିଥିଲେ

ଆଜି ବାବାସାହେବଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ଶ୍ରଦ୍ଧାସୁମନ ଅର୍ପଣ କରି କହିଛନ୍ତି ବାବାସାହେବଙ୍କ ପଥ ଅନୁସରଣ କରି ମୋଦି ସରକାର ଦଳିତଙ୍କ ଉନ୍ନତି ନିମନ୍ତେ କାର୍ଯ୍ୟ କରୁଛନ୍ତି

ଗତକାଲିର ବୈଠକରେ କୃଷକଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିଲା ବୈଠକ ପରେ ଗଣମାଧ୍ୟମ ସହ କଥାବାର୍ତ୍ତାବେଳେ କୁଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର୍ କହିଥିଲେ ସର୍ବନିମ୍ବ ସହାୟକ ମୂଲ୍ୟ ଏମ୍ଏସ୍ପି ବ୍ୟବସ୍ଥା ଉଚ୍ଚେଦ ହେବ ନାହିଁ ସେ କହିଥିଲେ ସରକାର କୂଷକମାନଙ୍କ ବିକାଶ ଦିଗରେ ପ୍ରତିବଦ୍ଧ ଅଛନ୍ତି କୃଷକମାନଙ୍କର ଯେକୌଣସି ସମସ୍ୟାକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାପାଇଁ ସରକାର ପ୍ରସ୍ତୁତ ଥିବା କହିବା ସହ ବିକ୍ଷୋପ ପ୍ରଦର୍ଶନରୁ ଓହରିଯିବା ପାଇଁ ଶ୍ରୀ ତୋମାର କୃଷକ ସଙ୍ଗଠନଗୁଡ଼ିକୁ ଆହ୍ୱାନ ଦେଇଛନ୍ତି ମନ୍ତ୍ରୀ ଶ୍ରୀ ତୋମାର କହିଛନ୍ତି ନରେନ୍ଦ୍ର ମୋଦିଙ୍କ ସରକାର କୃଷକମାନଙ୍କ ଦାବି ପ୍ରତି ସଚେତନ ଅଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ସଚେତନ ରହିବେ

ସେ କହିଛନ୍ତି ବଜେଟ୍ରେ କୃଷିକ୍ଷେତ୍ର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହ କୃଷି ବଜେଟ୍ କୃଷକମାନଙ୍କ ଆୟ ବୃଦ୍ଧି ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ଭଳି ପଦକ୍ଷେପ ଗ୍ରହଣ କରାଯାଇଛି

ସେହି ସମୟ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ପାଇଥିବା ଲକ୍ଷ୍ୟ କରାଯାଉଛି

ଏହା ତାଜମହଲ୍ ଆଗ୍ରା ଦୁର୍ଗ ସିକନ୍ଦର ଭଳି ପର୍ଯ୍ୟଟନ ସ୍ଥଳୀ ବ୍ୟତୀତ କେତେକ ରେଳ ଷ୍ଟସନ୍ ଏବଂ ବସ୍ଷ୍ଟାଣ୍ଡ୍ ସହ ଯୋଗାଯୋଗ ସ୍ଥାପନ କରିବ

ଆଗ୍ରା ସହରକୁ ଗମନାଗମନ ବ୍ୟବସ୍ଥା କ୍ଷେତ୍ରରେ ଏହା ଆଧୁନିକ ବ୍ୟବସ୍ଥା ଭାବେ ପରିଗଣିତ ହେବ

ଏହାଛଡ଼ା ବସ୍ଷ୍ଟାଣ୍ଡ କଲେଜ୍ ସ୍କୁଲ୍ ମାର୍କେଟ୍ ପ୍ଲେସ୍ ଏବଂ ପର୍ଯ୍ୟଟନ ସ୍ଥଳୀ ସହ ଏହି ପ୍ରକଳ୍ପର ସଂଯୋଗୀକରଣ ରହିବ ଆସନ୍ତାକାଲିର ଉହବରେ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ୍ ସିଂହ ପୁରୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟ ଉଚ୍ଚପଦସ୍କ ଅଧିକାରୀମାନେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି

ଏଥିରେ ଅଧିକ କମିଟି ପ୍ରକୋଷ୍ଠ ଓ ରାଜନୈତିକ ଦଳଗୁଡ଼ିକର କାର୍ଯ୍ୟାଳୟ ସ୍ଥାନ ପାଇବ

ସାଇକ୍ଲୋନ୍ ନିଭାର୍ ତାମିଲ୍ନାଡୁ ଏବଂ ପୁଡୁଚେରୀର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ ନିମନ୍ତେ ଆଜି ଏକ ଆନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଦଳ ସେହି ଅଞ୍ଚଳ ଗସ୍ତ କରୁଛନ୍ତି କିଛିଦିନ ତଳେ ବାତ୍ୟା ନିଭାର ପ୍ରଭାବରେ ତାମିଲ୍ନାଡୁ ଏବଂ ପୁଡୁଚେରୀରେ ହୋଇଥିବା କ୍ଷୟକ୍ଷତି ଆକଳନ ଲାଗି ଏହି କେନ୍ଦ୍ରୀୟ ଦଳ ସେହି ଅଞ୍ଚଳ କରୁଛନ୍ତି ଏହି ଆଠଜଣିଆ କେନ୍ଦ୍ରୀୟ ଦଳର ମୁଖ୍ୟ ଗୃହ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଆଶୁତୋଷ ଅଗ୍ନିହୋତ୍ରୀ ଗତକାଲି ତାମିଲ୍ନାଡୁ ମୁଖ୍ୟ ଶାସନସଚିବ ସନ୍ମୁଗମ୍ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଚେନ୍ନାଇଠାରେ ଆଲୋଚନା କରିଛନ୍ତି